କୋଭିଡ୍ ନାଇଷ୍ଟିନ୍ ମହାମାରୀର ଫଳପ୍ରଦ ପରିଚାଳନା ପାଇଁ ସରକାର ଖ୍ରବ୍ କମ୍ ସମୟ ମଧ୍ୟରେ ବୃହତ୍ ଭିଭିଭୂମିର ବିକାଶ କରିପାରିଛନ୍ତି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସହ ମିଶି କେନ୍ଦ୍ର ସରକାର ପରୀକ୍ଷଣ ଅନ୍ଧେଷଣ ଓ ଚିକିତ୍ସା ନୀତି ସୁଦୂଢ଼ କରି କରୋନା ଭୂତାଣୁ ସଂକଟର ମୁକାବିଲା କରିପାରିଛନ୍ତି ଚଳିତବର୍ଷ କାନୁୟାରୀ ମାସରେ ଭାରତରେ କେବଳ ଗୋଟିଏ କୋଭିଡ୍ ନାଇଣ୍ଟିନ୍ ପରୀକ୍ଷାଗାର ଥିଲା

ଆଇସିଏମ୍ଆର ନୂଆ ନୂଆ ପରୀକ୍ଷାଗାର ଆର୍ଟି ପିସିଆର୍ କିଟ୍ସ ଟ୍ରୁ ନାଟ୍ ଟେଷ୍ଟ୍ ସିବି ନାଟ୍ ଟେଷ୍ଟ ଓ ଆଣ୍ଟିଜେନ୍ ଟେଷ୍ଟସ ଉପକରଣକୁ ଅନୁମତି ପ୍ରଦାନ କରି ଦେଶରେ ପରୀକ୍ଷଣ କ୍ଷମତାକୁ ବୃଦ୍ଧି କରିଚାଳିଛି ତେବେ ଏ ସବୁ ସତ୍ତ୍ୱେ ଭାରତ ଭଳି ଏକ ବିଶାଳ ଦେଶରେ ପରୀକ୍ଷଣର ଉପଲହ୍ଧତା ଏବେ ବି ଏକ ବଡ଼ ଆହ୍ଚାନ ହୋଇ ରହିଛି ଏହି ଆହ୍ଚାନର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମ୍ଆର୍ ପରୀକ୍ଷଣ ଉପଲହ୍ଧତା ବୃଦ୍ଧି ସକାଶେ ଅତିରିକ୍ତ ପରୀକ୍ଷା ପଦ୍ଧତି ଅବଲମ୍ଭନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛି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

ଶ୍ରୀ ନିଶଙ୍କ କହିଛନ୍ତି ନୂଆ ଶିକ୍ଷା ନୀତିର ମୂଳ ଲକ୍ଷ୍ୟ ହେଉଛି ଦେଶର ପ୍ରତ୍ୟେକ ପିଲାଙ୍କ ପାଇଁ ସୁଯୋଗର ଦ୍ୱାର ଖୋଲିଦେବା ଯାହାଫଳରେ ସେମାନେ ଏକ ଉଜ୍ୱଳ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବେ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

ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ଚାଷୀମାନଙ୍କୁ ନିରନ୍ତର ସାର ଯୋଗାଣ ଦିଗରେ ଏହି କମ୍ପାନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିଛି ସାଂପ୍ରତିକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶରେ କୃଷି ଓ ଶିଳ୍ପ ବିକାଶକୁ ଆଗେଇ ନେବାରେ ଏହି କମ୍ପାନିର ଉଲ୍ଲେଖନୀୟ ଅବଦାନ ରହିଛି ବନ୍ଦେ ଭାରତ ମିଶନ୍ ବନ୍ଦେ ଭାରତ ମିଶନର ପଞ୍ଚମ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଆରମ୍ଭ ହେବ

ଏହା ଅନ୍ତର୍ଗତ ଜିସିସି ଦେଶ ସମୂହ ଯୁକ୍ତରାଷ୍ଟ୍ର ଆମେରିକା କାନାଡ଼ା ବ୍ରିଟେନ୍ ଜର୍ମାନୀ ଫ୍ରାନ୍ସ ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡ ମାଲେସିଆ ଫିଲିପାଇନ୍ସ ସିଙ୍ଗାପୁର ବାଂଲାଦେଶ ମ୍ୟାମାର ଥାଇଲ୍ୟାଣ୍ଡ ଚୀନ୍ ଇକ୍ରାଏଲ୍ କାକାଖ୍ସ୍ତାନ ଆଦି ରାଷ୍ଟ୍ରସମ୍ବହ ରହିଛି

ଏହା ହେଉଛି ଢାକାରୁ ଦିଲ୍ଲୀକୁ ଆସୁଥିବା ଷଷ୍ଠ ସ୍ଥାନାନ୍ତରଣ ଉଡ଼ାଣ

ହେଭି ରେନ୍ଫଲ୍ ଦେଶର ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକରେ ଆସନ୍ତା ତିନିଦିନ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଉତ୍ତରାଖଣ୍ଡ ପଶ୍ଚିମବଙ୍ଗ ଓ ସିକିମ୍ ଅଞ୍ଚଳରେ ବିକ୍ଷିପ୍ତ ଭାବେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଜାନ୍ଧୁ ଡିଭିଜନ ହିମାଚଳ ପ୍ରଦେଶ ଉତ୍ତରପ୍ରଦେଶ ପଞ୍ଜାବ ହରିଆଣା ଚଣ୍ଡୀଗଡ଼ ଦିଲ୍ଲୀ ପୂର୍ବ ରାଜସ୍ଥାନ ଦକ୍ଷିଣ ଗୁଜରାଟ ପଶ୍ଚିମ ମଧ୍ୟପ୍ରଦେଶ ବିହାର ମହାରାଷ୍ଟ୍ର ଓ ଗୋଆରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି